ଲକ୍ଡାଉନ୍ ଯୋଗୁଁ ପ୍ରାୟ ଦୁଇ ମାସ ଧରି ଏହି କାର୍ଯ୍ୟ ବନ୍ଦ୍ ରହିଥିଲା

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକବ୍ବର ମଧ ବିଭିନୁ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି

ରାକ୍ୟରେ ଜଣେ ଡାକ୍ତର କରୋନା ସଂକ୍ରମିତ ହେବା ଏହା ପ୍ରଥମ ଘଟଶା

କଟକ କିଲ୍ଲାର ବରିଷ୍ ବିକେପି ନେତା ନୟନ କିଶୋର ମହାନ୍ତି ସମୀର ଦେ ଓ ଦିଲୀପ୍ ମଲ୍ଲିକ୍ଙ୍ ନେତୃତ୍ ଦଳ କଟକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି

ତେବେ ପାର୍କରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ବାଧତାମୂଳକ କରାଯାଇଛି ପାର୍କରେ ଦୋଳି ଓ କିମ୍ ଉପକରଣ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେହିପରି ଭଦ୍ରକ କିଲ୍ଲା ଆରଡ଼ିର ବାବା ଆଖ ସାମାଜିକ ଦୂରତା ରକ୍ଷାକରି ଶିବବିବାହ ଅନୁଷ୍ଠିତ ହେଉଛି